ବିଙ୍କପ୍ତି ଅନୁଯାୟୀ ପ୍ରତି ସାହିବସ୍ତିରେ ଥିବା ଦୋକାନ ଗୋଟିଗୋଟି କରି ଥିବା ଦୋକାନ ବା ଧାଡ଼ି ହୋଇ ରହିନଥିବା ଦୋକାନ ଓ ଘରୋଇ କଂପ୍ଲେକ୍ୱରେ ଥିବା ଦୋକାନଗୁଡ଼ିକ ଖୋଲିହେବ

ରେଷ୍ଟରାକ୍କଗୁଡ଼ିକ ଖୋଲିପାରିବ ମାତ୍ର ସେଠାରେ ଲୋକଙ୍ଙ ବସାଇ ଖାଦ୍ୟ ପରଷା ଯାଇପାରିବ ନାହିଁ

ସେହିଭଳି ଗହଣା ଦୋକାନ ଓ ସୋ'ରୁମ୍ ସୁଇମିଂ ପୁଲ୍ ସେଲୁନ୍ କିମ୍ ମଦଦୋକାନ ପାନ ଓ ଗୁଟ୍ଖା ଦୋକାନ ଗୁଡ଼ିକ ମଧ୍ୟ ବନ୍ଦ ରହିବ

ତେବେ ସାମାଜିକ ଦୂରତ୍ୱ ବକାୟ ରଖିବା ସହ ସମସେ ମାସ୍କ ପିକ୍ବା ଏବଂ ସାନିଟାଇଜର ରଖିବାକୁ ବାଧ୍ତାମୂଳକ କରାଯାଇଛି

ଜଷ୍ଟିସ ରଫିକ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଥିଲେ